ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ହାଇକୋର୍ଟରେ ଏନେଇ ମାମଲା ବିଚାରାଧୀନ ଥିବାରୁ ବିଏମ୍ସି ଅଞ୍ଞଳରୁ ବର୍ଦ୍ଧିତ ଟିକସ ଆଦାୟକୁ ସ୍ଥଗିତ ରଖାଯାଇଛି ହାଇକୋର୍ଟ ରାୟ ନଦେବା ଯାଏଁ ପୁରୁଶା ଦର ଅନୁସାରେ ହୋଲ୍ଡିଂ ଟ୍ୟାକ୍ ଆଦାୟ ହେବ ବୋଲି ଶ୍ରୀ ଜେନା ଗଣମାଧ୍ଧମକୁ ସୂଚନା ଦେଇଛନ୍ତି

ଶନିବାର ଓ ରବିବାର ପରେ ଆଉ ଦୁଇଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଜନ ସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ଅବକାରୀ ପ୍ଲାଇଙ୍ଗ ସ୍କାଡ୍ ପକ୍ଷରୁ ଏହି ଗଞ୍ଞେଇ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି

ଏହି ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଏବଂ ଶୁଭେଛା ଜଣାଇଛନ୍ତି